ରାୟ ପ୍ରକାଶ ପରେ ଆଜିର ଦିନକୁ ଏକ ଐତିହାସିକ ଦିନ ବୋଲି ଅଭିହିତ କଲେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି

ଖଣପୀଠ କହିଛନ୍ତି ଭଙ୍ଙାଯାଇଥିବା ଡାଞ୍ରା ତଳେ ମନ୍ଦିର ଥିଲାବୋଲି ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ସ୍ୱଷ୍ଟଭାବେ କୁହାଯାଇଛି

ପ୍ରଧାନମନ୍ତୀ କହିଛନ୍ତି ଯେ ସୁପ୍ରିମକୋର୍ଟଙକ ଏହି ରାୟ ଅନେକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ନ୍ୟାୟର ମନ୍ଦିର ଦୀର୍ଘଦିନର ବିବାଦକୁ ସୌହାର୍ଦ୍ଧ୍ୟପୂର୍ଶ୍ଣ ଭାବରେ ସମାଧାନ କରିଛନ୍ତି ପ୍ରତିପକ୍ଷଙ୍କୁ ସେମାନଙ୍କର ଯୁକ୍ତି ରଖିବାକୁ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଦିଆଯାଇଛି ଏହି ରାୟ ନ୍ୟାୟ ବ୍ୟବସ୍ଚା ଉପରେ ଲୋକଙ୍କ ବିଶ୍ୱାସକୁ ମଜଭୁତ କରିବ

ଜଗତ୍ସିଂହପୁର କେନ୍ଦାପଡ଼ା ଭଦ୍ରକ ବାଲେଶ୍ୱର ମୟରଭଞ୍ ଓ ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ଯୋଗୁଁ ଅନେକ ସ୍ସାନରେ ଗଛ ଓ ବିଦ୍ୟୁତ୍ ଖୁକ୍କ ଭାଙ୍ଗି ପଡ଼ିଥିବା ସ୍ୱତନ୍ତ ରିଲିଫ୍ କମିଶନର୍ ପ୍ରଦୀପ୍ ଜେନା ଗଣମାଧ୍ଘମକୁ ସୂଚନା ଦେଇଛନ୍ତି

କେତକ ସ୍ଚାନରେ ରାସ୍ତା ଓ ବିଦ୍ୟୁତ୍ ସେବାକୁ ସ୍ୱାଭାବିକ କରାଯାଇଛି

ଏବେ ସୁଦ୍ଧା ପ୍ରାୟ ବିଭିନ୍ନ କିଲ୍ଲାରେ ପ୍ରାୟ ସାତେ ତିନିହଜାର ଲୋକଙ୍କୁ ସୁରକ୍ଷିତ ସ୍ରାନରେ ରଖାଯାଇଛି

ବାଲେଶ୍ୱରରେ ଜିଲ୍ଲାର ସୋର ଓ ବାହାନଗା ବ୍ଲକ୍ରେ ପ୍ରବଳ କ୍ଷତି ହୋଇଥିବା ଖବର ଆମର ହସ୍ତଗତ ହୋଇଛି